ଗଭ୍ ରୁରାଲ୍ ଇକୋନମି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଶିବା ଓ କୃଷକମାନଙ୍କୁ ସହାୟତା କରିବା ଲକ୍ଷ୍ୟରେ ଜାରି ହୋଇଥିବା ଦୁଇଟି ଅଧ୍ୟାଦେଶକୁ ସମ୍ମତି ପ୍ରଦାନ କରିଛନ୍ତି

କିଛି ଦିନ ପୂର୍ବେ କେନ୍ଦ୍ର କ୍ୟାବିନେଟ୍ ସେହି ଦୁଇଟି ଯାକ ଅଧ୍ୟାଦେଶକୁ ଅନୁମୋଦନ କରିଥିଲା ଏହି ଦୁଇ ଅଧ୍ୟାଦେଶ ଦ୍ୱାରା କୃଷିଜାତ ପଦାର୍ଥଗୁଡ଼ିକର ନିର୍ବିଘ୍ୱରେ ବିକ୍ରୟ ହୋଇପାରିବ ଓ କୃଷକମାନଙ୍କୁ ଅଧିକ କ୍ଷମତାପନ୍ନ କରାଯାଇପାରିବ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଗତକାଲି ସବୁ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଏହି ଅଧ୍ୟାଦେଶଗୁଡ଼ିକ ବିଷୟରେ ସେମାନଙ୍କୁ ଜଣାଇବା ସହ ଏଗୁଡ଼ିକର କାର୍ଯ୍ୟକାରିତାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ କୃଷି କ୍ଷେତ୍ରରେ ନୂଆ ସଂସ୍କାରମାନ ଅଣାଯାଇଥିବା ସମୟରେ କୃଷି କ୍ଷେତ୍ରର ଅଭିବୃଦ୍ଧି ଓ ବିକାଶରେ ସହଯୋଗ କରିବା ପାଇଁ ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି କୂଷକମାନଙ୍କର ଆୟ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର କୃଷିଜାତ ପଦାର୍ଥଗୁଡ଼ିକର ବିକ୍ରୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ଉଦ୍ୟମ ଚଳାଇଛନ୍ତି

ଏହା ଆସନ୍ତାକାଲି ଆସି ଟୁଟିକୋରିନ୍ରେ ପହଞ୍ଚବାର ଆଶା କରାଯାଉଛି ବନ୍ଦେ ଭାରତ ମିଶନ୍ରେ ଭାରତୀୟ ନୌବାହିନୀ ବିଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣୁଛି

ଏୟାର୍ ଇଣ୍ଡିଆ କହିଛି ଅନ୍ୟ ସ୍ଥାନଗୁଡ଼ିକରୁ ଆହୁରି ଅଧିକ ଭାରତୀୟମାନଙ୍କୁ ଆଣିବାପଇଁ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ

ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ଅଧୀନରେ ସେହିସବ୍ ଦେଶର୍ ଭାରତୀୟମାନଙ୍କ ଅଣାଯିବ

ଗୋଟିଏ ଦିନ ଭିତରେ ଭତାଶ୍ରରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା

ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି

ନ୍ତଆଦିଲ୍ଲୀର ଖାନ୍ ମାର୍କେଟ୍ସ୍ଥିତ ଇଡି ମୁଖ୍ୟ କାର୍ଯ୍ୟାଳୟରେ ସେମାନେ କାର୍ଯ୍ୟ କର୍ତ୍ତିଥିଲେ ଗତକାଲି ସେହି କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି ଅଟ୍ଟାଳିକାକୁ ଆସନ୍ତକାଲି ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି ସଂକ୍ରମିତ କର୍ମଚାରୀମାନଙ୍କ ସଂସ୍ୱର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କୁ ପୃଥକୀକରଣ କେନ୍ଦ୍ରରେ ରଖାଯାଇଛି ଏକୁପର୍ଟ ସ୍ୱିକ୍ ଆମର ଏକୁପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଆମେ ବିଶେଷଜ୍ଞମାନଙ୍କର ମତାମତକ୍ତ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛ ଏହି କାର୍ଯ୍ୟକ୍ରମରେ ନ୍ୟସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ୟୁବରକୁଲୋସିସ୍ ଆଣ୍ଡ୍ ରେସିରେଟୋରୀ ଡିଜିକ୍ର ରେସିରେଟୋରୀ କେୟାର୍ ଡିପାର୍ଟମେଣ୍ଟ୍ ମୁଖ୍ୟ ଡକ୍ଟର ରଜନୀଶ୍ ଗୁପ୍ତା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ସମୟରେ ଲୋକମାନଙ୍କୁ ଘର ଭିତରେ ରହିବା ଆବଶ୍ୟକ ଯାହାଫଳରେ ସେମାନେ ନିଜକୁ ସୁରକ୍ଷିତ ରଖିବା ସହ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ଯତ୍ନ ନେଇପାରିବେ ଏମ୍ସ୍ର ଜେରିଆଟ୍ରିକ୍ସ୍ ଡିପାର୍ଟମେଣ୍ଟ ମୁଖ୍ୟ ଡକ୍ଟର ଏବି ଦେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଓ ସେମାନଙ୍କ କ୍ଷେତ୍ରରେ ଘର ମଧ୍ୟରେ ରହିବା ମାସ୍କ ପରିଧାନ କରିବା ଓ ବାରମ୍ଭାର ହାତକୁ ସାବୁନ୍ରେ ସଫା କରିବା ଭଳି ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯିବା ଉଚିତ

ଡବ୍ୟୁସିଡି ଟାସ୍କ୍ଫୋର୍ସ ଗର୍ଭ ଧାରଣ ପାଇଁ ବୟସ ଗର୍ଭବତୀ ମହିଳା ମୃତ୍ୟୁହାର କମ୍ କରିବା ଓ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇବା ଭଳି ବିଷୟଗୁଡ଼ିର ପରୀକ୍ଷାନିରୀକ୍ଷା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏହି ଟାସ୍କ୍ଫୋର୍ସ ସାମ୍ପ୍ରତିକ ଆଇନ୍ରେ ଆବଶ୍ୟକ ପରିବର୍ତ୍ତନ ଓ ସଂଶୋଧନ ଆଶିବାକୁ ସୁପାରିଶ କରିବ ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ବିସ୍ଚୃତ ଯୋଜନା ପ୍ରସ୍ତୁତ କରିବ ଏହି ଟାସ୍କ୍ଫୋର୍ସ ଶିଶୁ ମୃତ୍ୟୁହାର ଗର୍ଭବତୀ ମହିଳା ମୃତ୍ୟୁହାର ମୋଟ୍ ଗର୍ଭଧାରଣ ହାର ପୁତ୍ର ଶିଶୁ ଓ କନ୍ୟା ଶିଶୁ ଜନ୍ମ ଅନୁପାତ ଓ ପୁତ୍ର ଶିଶୁ କନ୍ୟା ଶିଶୁ ଅନୁପାତ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ଭନ୍ଧୀୟ ଆହୁରି ଅନେକ ବିଷୟର ପରୀକ୍ଷା ନରୀକ୍ଷା କରିବ ମହିଳାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଉପାୟ ସଂକ୍ରାନ୍ତରେ ଏହି ଟାସ୍କ୍ଫୋର୍ସ ମଧ୍ୟ ସୁପାରିଶ କରିବ

ଏହି ଅବସରରେ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ସ୍କୁଲ୍ ଓ କଲେଜ୍ଗୁଡ଼ିକରେ ଶିକ୍ଷାର ଉନ୍ନତି ଦିଗରେ ଅନେକ ପଦକ୍ଷେପ ନେଇଛି

ଏହାବ୍ୟତୀତ ପ୍ରବାସୀ ଭାରତୀୟମାନଙ୍କୁ ଭାରତରେ ଆସି ବିଭିନ୍ନ ଅନୁଷ୍ଠାନରେ ଗବେଷଣା କରିବାପାଇଁ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି ସରକାର ଯୁବାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୂଷ୍ଟି କରିବା ଓ ଜିଜ୍ଞାସା ଭାବ ଜାଗ୍ରତ କରାଇବା ଲାଗି ଅଟଳ ଇନୋଭେସନ୍ ମିଶନ୍ ଆରମ୍ଭ କରିଛନ୍ତି ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନବୀକୃତ ଶିକ୍ଷା କାର୍ଯ୍ୟକ୍ରମ ଧ୍ରବର ଆରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମରେ ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ କରାଇବାରେ ସହାୟତା କରାଯିବ ସରକାର ଭାରତର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ବିଶ୍ୱସ୍ତରୀୟ ଶିକ୍ଷାଦାନ ବ୍ୟବସ୍ଥା ଆଣିବା ଲାଗି ଏକ ନୂଆ ଶିକ୍ଷାନୀତି ମଧ୍ୟ ପ୍ରଣୟନ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ତଥା ଭାବନାତ୍ମକ ବିକାଶ ଲାଗି ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଶିକ୍ଷକମାନଙ୍କୁ ତାଲିମ୍ ଦେବାପାଇଁ ବିଶ୍ୱର ସର୍ବବୃହତ୍ କାର୍ଯ୍ୟକ୍ରମ ନିଷ୍ଠାକୁ ଆରମ୍ଭ କରାଯାଇଛି

ଏହି କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକଦ୍ୱାରା ଅନ୍ଲାଇନ୍ ଡ୍ରିଗୀ ପ୍ରଦାନ କରାଯାଉଛି ସ୍କୁଲ୍ ଶିକ୍ଷାରେ ଉନ୍ଦତି ଆଣିବାପାଇଁ ବିଶ୍ୱର ସର୍ବବୃହତ୍ ସମନ୍ୱିତ ଅନ୍ଲାଇନ୍ କାର୍ଯ୍ୟକ୍ରମ ଶଗୁନ୍କୁ ମଧ୍ୟ ଆରମ୍ଭ କରାଯାଇଛି ଉଚ୍ଚ ଶ୍ରେଣୀର ଶିକ୍ଷାଦାନ ପାଇଁ ସ୍ୱୟଂପ୍ରଭା ଟିଭି ଚ୍ୟାନେଲ୍ ଆରମ୍ଭ କରାଯାଇଛି

ଜୁନ୍ ମାସପାଇଁ ଏହି ଅର୍ଥ ଦିଆଯାଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୂତୀୟ କିସ୍ତିର ସହାୟତା

ଏହି ଅର୍ଥ ସିଧାସଳଖ ସେମାନଙ୍କର ଜମାଖାତାରେ ଯାଇ ପହଞ୍ଚବ